କ୍ୟାବିନେଟ୍ ଆକି କୃଷି ବିଭାଗର କ୍ୟାଡର ପୁନର୍ଗଠନ ପ୍ରସ୍ତାବକୁ ମଞ୍ଠୁରି ଦେଇଥିବା ବେଳେ ଆଗାମୀ ଖରିଫ୍ ଋତୁପାଇଁ ଧାନକିଶା ଧାର୍ଯ୍ୟ ଲକ୍ଷ୍ୟକୁ ମଧ ମଞୁରୀ ଦେଇଛି

ଫଳରେ କ୍ଷୁଦ୍ର ଏବଂ ନାମମାତ୍ରୀ ଚାଷୀ ଉପକୃତ ହେବେ

ଏହି ପରୀକ୍ଷା ସଫଳ ହୋଇଥିବା ଜଣାପଡ଼ିଛି ଏହି ପରୀକ୍ଷା ବେଳେ ଡିଆର୍ଡିଓର ବୈଙ୍କାନିକମାନେ ଉପସ୍ତିତ ରହି କ୍ଷେପଣାସ୍ତର ଗତିବିଧି ଅନୁଧ୍ଯାନ କରିଥିଲେ

ଆକି ରାଜ୍ୟ ସ୍କୁଲ୍ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ ପକ୍ଷର୍ ଭ୍ରବନେଶ୍ରରେ ଏକ ବୃଦ୍ଧିଜୀବୀ ସମ୍ମିଳନର ଆୟୋଜନ କରାଯାଇଛି ଦୁର୍ଘଟଣା ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚିକିସମେରା ନିକଟରେ ଏକ ଅଟୋ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଛି

ଆହତମାନଙ୍କ ମଧ୍ୟରେ ତିନିକଣ ମହିଳା ଓ ଜଶେ ଶିଶୁ ଥିବା ଜଶାପଡ଼ିଛି ଆହତମାନଙ୍କୁ ମୋହନ ଡାକ୍ତରଖାନାରେ ଭର୍ତି କରାଯାଇଛି ସେମାନଙ୍କ ମଧ୍ଧରୁ ଦୁଇଜଣଙ୍କ ଅବସ୍ସା ଗୁରୁତର ଥିବା ଜଶାପଡ଼ିଛି

ପଞାୟତର ଶୋଭାପାରା ଓ ଯୋଡ଼େଙ୍ଗ